ଚାଷୀଙ୍କ ପାଇଁ ପ୍ରଧାନମନ୍ତୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା

ପ୍ରତିରକ୍ଷା ପାଇଁ ଐତିହାସିକ ଘୋଷଣା

ଏଥରେ ମଧବିତ୍ ଶ୍ରେଣୀର ଆୟକାରୀଙ୍ ପାଇଁ ଏକ ବଡ ଉପହାର ଭେଟି ଦେଇଛନ୍ତି

ଚଳିତ ବର୍ଷ ମାର୍ଚ ମାସ ଶେଷ ସୁଦ୍ଧା ପ୍ରଥମ କିସ୍ତି ଚଳିତ ଆର୍ଥିକ ବର୍ଷରେ ହି ପ୍ରଦାନ କରାଯିବ

ସେହିଭଳି ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କପାଇଁ ବଜେଟ୍ରେ ବଡ଼ ଧରଣର ପେନ୍ସନ୍ ଘୋଷଣା କରାଯାଇଛି

ଗୃହ କିଣୁଥିବା ଲୋକମାନଙ୍କୁ ଜିଏସ୍ଟିରେ ରିହାତି ଦେବାର ବଜେଟ୍ରେ ପ୍ରସ୍ତାବ ରହିଛି ଶୀଘ୍ର ଏହା ଉପରେ ପରୀକ୍ଷା ନିରୀକ୍ଷା କରି ସୁପାରିସ୍ କରିବା ଲାଗି ମନ୍ତୀମାନଙ୍କର ଏକ ଗୋଷୀ ଗଠନ ସକାଶେ ପ୍ରସ୍ତାବ ରହିଛି